ଅପରପକ୍ଷରେ ଗତକାଲି ବିଜେପି କେନ୍ଦ୍ରୀୟ କମିଟି ଦ୍ୱାରା ମନୋନୀତ ହୋଇଥିବା ଦଳର ପ୍ରାର୍ଥୀ ସନତ ଗଡତିଆ ମଧ୍ଧ ଆକି ନାମାଙ୍କନପତ୍ର ଦାଖଲ କରିଥିବା ଜଶାପଡିଛି

କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ଭମାନ ପ୍ରତିଟିକ୍ଷଣରେ ଲୋକମାନେ ଭବିଷ୍ୟତ କଥା ଚିନ୍ତା କର୍ବଛନ୍ତି

ଯୁବବର୍ଗ ହି ଭାରତକୁ ବିଶ୍ୱର ଅଗ୍ରଶୀ ଦେଶ ଭାବେ ଗଢ଼ିତୋଳିବା ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି

ଏହା ଏଭଳି ଏକ ମିଶାଇଲ୍ ଯାହାକୁ ଜଳ ସ୍ଥଳ ଏବଂ ଆକାଶ ମାର୍ଗରେ ପ୍ରୟୋଗ କରାଯାଇପାରିବ

ଯାହା ଉଭୟ ଜଳ ସ୍ଥଳ ଏବଂ ଆକାଶ ମାର୍ଗରେ ବ୍ୟବହାର କରାଯାଇପାରିବ ଭାରତ ଏବଂ ରୁଷ ଏହି ମିଶାଇଲକୁ ହାଇପରସୋନିକ୍ ଗତିରେ ଉଡାଇବା ପାଇଁ କାମ କର୍ବଛନ୍ତି

ଭାରତର ବ୍ରହ୍କପୁତ୍ର ଏବଂ ଋଷର ମସ୍କଓ୍ୱା ନଦୀର ନାମକୁ ନେଇ ବ୍ରହ୍କୋସ୍ ମିଶାଇଲର ନାମକରଣ କରାଯାଇଛି ଏହି ସପରସୋନିକ୍ କୁକ୍ ମିଶାଇଲର ଗତି ଧ୍ୱନିର ଗତିଠାରୁ ତିନିଗୁଣା ଅଧିକ

ମୁଖ୍ୟତଃ ଘରୋଇ ଶିକ୍ଷାନୁଷାନରେ ପତୁଥିବା ନିର୍ମାଶ ଶ୍ରମିକମାନଙ୍ଙ ପିଲାମାନଙ୍ଙୁ ଶିକ୍ଷା ସହାୟତା ଦିଆନଯିବା ନିର୍ଦ୍ଦେଶନାମାର ପ୍ରତ୍ୟାହୃତ ଏବଂ ନିର୍ମାଣ ଶ୍ରମିକମାନଙ୍ଙ୍ ସହାୟତା ରାଶି ପ୍ରଦାନରେ ହେଉଥିବା ବିଳମ୍ ପ୍ରତିବାଦରେ ନିର୍ମାଶ ଶ୍ରମିକ ୟୁନିଅନ୍ ସମନ୍ୱୟ କମିଟି କିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିଛନ୍ତି

ଆକି ତାଲିମ୍ ନେଉଥିବାବେଳେ ତାଲିମ୍ କେନ୍ଦର ଛାତରୁ କଂକ୍ରିଟର ଏକ ବଡ଼ ଖଣ୍ତ ଖସି ପଡ଼ିଥିଲା